ଇତିମଧ୍ୟରେ ଭାରତର ଜଙ୍ଗଲାଞଳରେ ମଧ୍ୟ ବୃଦ୍ଧି ଘଟିଛି

ଐତିହାସିକ ପ୍ୟାରିସ୍ ଜଳବାୟୁ ରାଜିନାମାର ପଞ୍ଚମ ବାର୍ଷିକୀ ପାଳନ ଅବସରରେ ଏହି ଶିଖର ବୈଠକ ଅନୁଷ୍ଠିତ ହୋଇଛି ପ୍ୟାରିସ୍ ରାଜିନାମା ଜଳବାୟୁ ପରିବର୍ତ୍ତନର ମୁକାବିଲା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପ୍ରଥମଥର ପାଇଁ ଏ କ୍ଷେତ୍ରରେ ଏକ ରାଜିନାମା ବିଶ୍ୱର ସମସ୍ତ ଦେଶକୁ ଏହି ସମସ୍ୟାର ମୁକାବିଲା ପାଇଁ ଏକାଠି କରିପାରିଛି ଜାତିସଂଘ ସହଭାଗିତାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବୈଠକର ନିଷ୍କର୍ଷ ଯୁବପିଢ଼ି ଏବଂ ଆଗାମୀ ବଂଶଧରମାନଙ୍କ ଏ କ୍ଷେତ୍ରରେ ଅଧିକ ପ୍ରୋହାହିତ କରିବ

ଗଣତନ୍ତ୍ରର ମନ୍ଦିରକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷା ଦେବା ଦିଗରେ ସେମାନଙ୍କର ଯେଉଁ ଅସୀମ ତ୍ୟାଗ ରହିଛି ତାହା ଆତଙ୍କବାଦ ବିରୋଧରେ ଲଢ଼େଇ କରିବାରେ ଆମକୁ ଶକ୍ତି ପ୍ରଦାନ କରିବ ସଂସଦ ଭବନ ପରିସରରେ ଆୟୋଜିତ ଶ୍ରଦ୍ଧାଞ୍ଚଳି କାର୍ଯ୍ୟକ୍ରମରେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭା ବାଚସ୍କତ ଓମ୍ ବିର୍ଲା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ରାଜ୍ୟସଭା ନେତା ଥାଓ୍ୱରଚାନ୍ଦ ଗେହଲଟ୍ ରାଜ୍ୟସଭା ବିରୋଧୀ ଦଳ ନେତା ଗ୍ରଲାମ ନବୀ ଆଜାଦ୍ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜ୍ଜନ୍ ରାମ ମେଘୱାଲ୍ ଏବଂ ବିଭିନ୍ନ ଦଳର ସାଂସଦ ଶହୀଦ୍ମାନଙ୍କ ପ୍ରତି ପୁଷ୍ଠଗୁଚ୍ଛ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି

ଆମ ସଂସଦକୁ ସୁରକ୍ଷା ପ୍ରଦାନ କରିବାପାଇଁ ଯେଉଁମାନେ ଆତ୍ମବଳୀ ଦେଇଛନ୍ତି ଆମେ ସେମାନଙ୍କ ବୀରତ୍ୱକୁ ସ୍ମରଣ କର୍ତ୍ଥ

ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଆୟୁଷ୍କାନ୍ ଭାରତ କାର୍ଯ୍ୟକ୍ରମ ଦେଶର ପ୍ରାଥମିକ ସ୍ୱାସ୍ଥ୍ୟ ବ୍ୟବସ୍ଥାଠାରୁ ଆରମ୍ଭ କରି ସାମଗ୍ରୀକ ଭାବେ ସ୍ୱାସ୍ଥ୍ୟସେବା ଷେତ୍ରରେ ବିପୁବ ଆଣିଦେଇଛି ଆୟୁଷ୍କାନ୍ ଭାରତ କାର୍ଯ୍ୟକ୍ରମରେ ରୋଗ ହେବାକୁ ନ ଦେବା ପାଇଁ ସତର୍କତାମଳକ ପଦକ୍ଷେପ ଗ୍ରହଣ ଉପରେ ଗୁରୁତ୍ୱ ଦିଆଯାଉଛି ଏ ସମ୍ୟନ୍ଧୀୟ ଏକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସେ କହିଛନ୍ତି ଆୟୁଷ୍ମାନ୍ ଭାରତର ଦୁଇ ମୁଖ୍ୟ ଶାଖା 'ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର' ଏବଂ ପ୍ରଧାନମନ୍ତ୍ରୀ କନଆରୋଗ୍ୟ ଯୋଜନା' ମାଧ୍ୟମରେ ସରକାର ଶସ୍ତାରେ ଉତ୍ତମାନର ସ୍ୱାସ୍ଥ୍ୟସେବା ଯୋଗାଉଛନ୍ତି

ମନ୍ତ୍ରୀ କହିଛନ୍ତି କୋବିଡ୍ ନାଇଷ୍ଟିନ୍' ଦେଶରେ ଏକ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ସ୍ଥାପନର ଆବଶ୍ୟକତାକୁ ହୃଦୟଙ୍ଗମ କରିବାକୁ ଦେଇଛି ମନ୍ତ୍ରୀ ପଞ୍ଚମ ଜାତୀୟ ପାରିବାରିକ ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ ଉନ୍କୋଚନ କରିଛନ୍ତି ଏଥିରେ ଦେଶର ଜନସାଧାରଣ ସେମାନଙ୍କର ସ୍ୱାସ୍ଥ୍ୟ ଓ ପୁଷ୍ଟି ବିଷୟରେ ସବିସ୍ତୃତ ତଥ୍ୟ ରହିଛି

ମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସର୍ବେକ୍ଷଣରେ ଗର୍ଭବତୀ ମହିଳା ଓ ନବଜାତ ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତିର ରିପୋର୍ଟ ଉଲ୍ଲେଖ ରହିଛି ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଏହି ସର୍ଭେରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିରନ୍ତର ବିକାଶ ଘଟିଥିବା ଜଣାପଡ଼ିଛି ତେବେ ଜନ୍ମୁହାର ପୁନର୍ବାର ହ୍ରାସ ପାଇଥିବା ଜଣାପଡ଼ିଛି

ମହିଳା ସଶକ୍ତୀକରଣ କ୍ଷେତ୍ରରେ ମଧ୍ୟ ଅଗ୍ରଗତି ହାସଲ ହୋଇଛି ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି

ହାରିୟାଣା ଫାର୍ମର୍ସ ହରିୟାଣାର ଏକ କୃଷକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ସାକ୍ଷାତ୍ କରି ନୂଆ କୃଷି ଆଇନ ପ୍ରତି ସେମାନଙ୍କର ସମର୍ଥନ ବ୍ୟକ୍ତ କରିଛନ୍ତି ହରିୟାଣା ରାଜ୍ୟ ଶାଖାର ଭାରତୀୟ କିଷାନ୍ ସଂଘ ନେତା ଗୁନି ପ୍ରକାଶ କୂଷି ଆଇନକୁ ସମର୍ଥନ ନେଇ ଶ୍ରୀ ତୋମାରଙ୍କୁ ଏକ ପତ୍ର ପ୍ରଦାନ କରିଛନ୍ତି ନୂଆ କୁଷି ଆଇନକୁ ପ୍ରତ୍ୟାହାର ନ କରିବାପାଇଁ ସେ ସରକାରଙ୍କୁ କହିଛନ୍ତି

ଏହା ହେଉଛି ହରିୟାଶାର ଦ୍ୱିତୀୟ କୃଷକ ଗୋଷ୍ଠୀ ଯେଉଁମାନେ କି ନୂଆ କୃଷି ଆଇନକୁ ସମର୍ଥନ କରିଛନ୍ତି

ସେ କହିଛନ୍ତି କୃଷି କ୍ଷେତ୍ରରେ କେନ୍ଦ୍ର ସରକାର ଗ୍ରହଣ କରିଥିବା ସଂସ୍କାରର ସୁଫଳ ଚାଷୀମାନେ ପାଇବାକ୍ ଆରମ୍ଭ କରିଛନ୍ତି ଆଧ୍ରନିକ ଞ୍ଜାନକୌଶଳ ଉପଯୋଗ ଦ୍ୱାରା ଚାଷୀମାନେ ଯେଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ସେଥିଲାଗି କେନ୍ଦ୍ର ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ସେ କହିଛନ୍ତି ଡାଟା ବ୍ୟାଙ୍କ୍ ଦ୍ୱାରା କୃଷକଙ୍କ ପାଇଁ ମୃତ୍ତିକା ସ୍ୱାସ୍ଥ୍ୟ ବନ୍ୟାର ଆଗୁଆ ସ୍ଚଚନା ତଥା କୃଷି କ୍ଷେତ୍ରେରେ ଜମିଜମା ରେକର୍ଡକୁ ସୁସଂହତ କରାଯାଇପାରିବ ବୋଲି ଶ୍ରୀ ତୋମର କହିଛନ୍ତି

ଦଶମ 'ନଲେଜ୍ ଏକ୍ୱଚେଞ୍ଜ୍' ସମ୍ମିଳନୀରେ ଯୋଗଦେଇ ଶ୍ରୀ ତୋମର କହିଛନ୍ତି ବର୍ତ୍ତମାନର ସଂସ୍କାର କୃଷି କ୍ଷେତ୍ର ପାଇଁ ଯୁବପିଢ଼ିଙ୍କୁ ଆକର୍ଷିତ କରିବ

କୃଷି ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ କୃଷକମାନଙ୍କଠାରୁ ଧାନ ସଂଗ୍ରହ କରୁଛନ୍ତି

ଟିଆର୍ପି ସ୍କାମ୍ ଟିଆର୍ପି ଦୁର୍ନୀତି ଅଭିଯୋଗରେ ମୁମ୍ବାଇ ପୁଲିସ୍ ଆଜି ସକାଳେ ରିପବ୍ଲିକ୍ ଟିଭି ନେଟ୍ୱାର୍କର ସିଇଓ ବିକାଶ ଖାନ୍ଚନ୍ଦାନୀଙ୍କୁ ଗିରଫ କରିଛି ବିକାଶଙ୍କ ଆଗୁଆ ଜାମିନ୍ ସମ୍ପର୍କିତ ମାମଲା ଶୁଣାଶିର ଦିନକ ପରେ ତାଙ୍କୁ ଗିରଫ କରାଯାଇଛି ବୋଲି ରିପବ୍ଲିକ୍ ଟିଭି ନେଟ୍ୱାର୍କ ପକ୍ଷରୁ କୁହାଯାଇଛି